ଓଡିଶାରୁ ଦୁଇଜଶଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି

ମହାପ୍ରଭ୍ ଶ୍ରୀଜଗନ୍ନାଥ ବଡଭାଇ ଶ୍ରୀବଳଭଦ୍ର ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସାଙ୍ଗରେ ଧରି ନଅଦିନ ଲାଗି ଘୋଷଯାତ୍ରାରେ ଯାଇଛନ୍ତି ଗୁଖିଚା ଘରକୁ

ବଡଦାଣ୍ଡ ସମେତ ସମଗ୍ର ସହରଟି ଏବେ ଲୋକାରଣ୍ୟ ହୋଇ ଉଠିଛି

ପ୍ରଥମେ ତାଳଧ୍ୱଜ ପରେ ପରେ ଦେବଦଳନ ଓ ଶେଷରେ ନନିଘୋଷ ରଥ ଟଶାଯାଇଥିଲା

ଜଳ ସ୍ଛଳ ଓ ଆକାଶ ମାର୍ଗରେ ପୁଲିସ ପାଟ୍ରୋଲିଂ କଡାକଡି କରାଯାଇଛି

ସାଇକ୍ଟିଫିକ୍ ଟିମ ସନ୍ଧାନୀ କୁକୁର ଓ ମେଟାଲ ଡିଟେକୁର ମାଧ୍ଧମରେ ବିଭିନୁ ସ୍ତାନ ଯାଞ କରାଯାଉଛି ବଡ଼ଦାଣ୍ଡ ରେଳଷେସନ ଏବଂ ବସ୍ଷାଣରେ ସିସିଟିଭି ଲଗାଯାଇ ଲୋକଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖାଯାଇଛି

ପରମ୍ପରା ଅନୁଯାୟୀ ଆକି ମାତ୍ର ଏକଦଉଡି ରଥ ଟଣାଯାଇଛି

ଭକ୍ତମାନେ ଆନନ୍ଦ ଉଲ୍ଲାସର ସହିତ ଜଗନ୍ଦାଥଙ୍କ ରଥକୁ ମାଉସୀମା ମନ୍ଦିର ପଯ୍ୟନ୍ତ ଟାଶି ନେଇଛନ୍ତି ଶାନ୍ତି ଶୂଙ୍ଖଳା ରକ୍ଷା ନିମନ୍ତେ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଛି

ପୋଲିସ ଏହି ଘଟଣାରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଗିରଫ କରିଛି

କୌଣସି ସୁତ୍ରରୁ ଖବର ପାଇ ପୋଲିସ ସିମିଳିପଦର ଗ୍ରାମରେ ଚଢ଼ଉ କରିଥିଲେ